ସେଦିନ କରାଳ ରୂପ ନେଇଥିଲା ପବନ

ଏହି କଥା ଭାବିଲେ ଆଜି ବି ମହାବାତ୍ୟାକୁ ନିକଟରୁ ଦେଖିଥିବା ଲୋକମାନଙ୍କର ଲୋମ ଟାଙ୍କୁରି ଉଠିବା ସହିତ ଆଖ୍ରୁ ଜକେଇ ଆସେ ଲୁହ

ଫଳରେ ପରିସ୍ଥିତି ଉଉଜନାପୂର୍ଷ୍ଣ ହୋଇପନିଥିଲା

ସେହିପରି ଏହି ଗଣ୍ଡଗୋଳ ସମୟରେ ଛଅଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି

ବର୍ଉମାନ ପର୍ଯ୍ୟନ୍ତ ହାଇକୋର୍ଟ ସନ୍ମଖରେ ଉତ୍ତେଜନା ଲାଗିରହିଛି ଅପରପକ୍ଷରେ କଟକ ଭୁବନେଶ୍ୱର ପୋଲିସ୍ କମିଶନର ସତ୍ୟଜିତ ମହାନ୍ତି ଡିସିପି ଅଖ୍ଳେଶ ସିଂ ଓ ଅନ୍ୟ ପୋଲିସ୍ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି

ପୋଲିସ୍ ପକ୍ଷରୁ ଜେଲ୍ ଓ ଜେଲ୍ ବାହାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି

କିଲ୍ଲାରେ ବନ୍ଦପାଳନ ଯୋଗୁଁ ଦୋକାନ ବକାର ଶିକ୍ଷାନୁଷ୍ଠାନ କଚେରୀ ଯାନବାହାନ ଟ୍ରେନ୍ ଚଳାଚଳ ଆଦି ବନ୍ଦ ଥିବା ବେଳେ କୋର୍ଟ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଚାନ କମ୍ ରହିଥିଲା

ଦୋଷୀଙ୍କ ବିରୋଧରେ ଦୂଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ଦାବି କରିଛି

ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି